ତାଙ୍କ ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପଞ୍ଚମ ଦ୍ୱିବାର୍ଷିକ ଆନ୍ତଃ ସରକାରୀ ପରାମର୍ଶ ମଞ୍ଚରେ ସହ ଅଧ୍ୟକ୍ଷତା କରିବେ ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ରାଜିନାମା ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି ଉଭୟ ନେତା ଅର୍ଥନୈତିକ ସହଯୋଗ ବାଣିଜ୍ୟ ପୁଞ୍ଜିନିବେଶ ଏବଂ କୃଷି ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଜର୍ମାନ୍ ଚାନ୍ସେଲର୍ଙ୍କ ସହ ସେ ଦେଶର ଏକାଧିକ ମନ୍ତ୍ରୀ ସଚିବ ଓ ବରିଷ୍ଣ ଅଧିକାରୀ ଆସିଛନ୍ତି ଏକ ଉଚ୍ଚସ୍ତରୀୟ କର୍ମାନ୍ ବ୍ୟବସାୟ ମଣ୍ଡଳୀ ମଧ୍ୟ ଏହି ଅବସରରେ ଭାରତ ଆସିଛି ଏହି ଗସ୍ତ ଭାରତ ଜର୍ମାନୀ ସହଯୋଗକୁ ଅଧିକ ନିବିଡ଼ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମ୍ରଖପାତ୍ର ରବୀଶ କ୍ରମାର କହିଛନ୍ତି

ଉଦ୍ୟୋଗ ବିକାଶ କ୍ଷେତ୍ରରେ ଯେଉଁ ପାହ୍ୟାଗତ ପ୍ରତିବନ୍ଧକ ଓ ସାଇଲୋ ସଂସ୍କୃତି ରହିଛି ତାହାକୁ ଦୂର କରିବାକୁ ସେ ସମ୍ପୁକ୍ତ ଅଧିକାରୀମାନଙ୍କୁ କହିଛନ୍ତି ଭାରତୀୟ ସିଭିଲ୍ ସେବା ଲୌହମାନବ ସର୍ଦ୍ଦାର୍ ପଟେଲ୍ଙ୍କ ଦ୍ୱାରା ପ୍ରବର୍ତ୍ତିତ ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ବୋଲି ସେ ମତ ଦେଇଛନ୍ତି 'ଆରମ୍ଭ' ସମ୍ପର୍କରେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା

ପ୍ରଶାସନରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଶିବାରେ ଏଭଳି ପାଠ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତୀ ଆଶଶବ୍ୟକ୍ତ କରିଥିଲେ

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଶିକ୍ଷାନୁଷ୍ଠାନର ଆର୍ଥକ ସ୍ଥିତିରେ ଉନ୍ନତି ଆଶିବାପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କଦ୍ୱାରା ଆର୍ଥକ ସହାୟତା ପ୍ରଦାନ ଏକ ପୁରାତନ ବ୍ୟବସ୍ଥା ଏହାଦ୍ୱାରା ଅନୁଷ୍ଠାନର ଉତ୍ତରୋଭର ଉନ୍ନତି ହୋଇଥାଏ ପରବର୍ତ୍ତୀ ପିଢ଼ିର ଛାତ୍ରଛାତ୍ରୀମାନେ ଉପକୃତ ହୋଇଥା'ନ୍ତି ଯୁଗେ ଯୁଗେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷାନ ଆଦର୍ଶ ସ୍ଥାନୀୟ ହେବା ସହ ଭାରତୀୟ ସଂସ୍କୃତି ଓ ଏହାର ମାନବବାଦୀ ପରମ୍ପରାର ଜୟଗାନ କରିଆସୁଛି ବୋଲି ସେ କହିଚ୍ଛନ୍ତି ସେଣ୍ଟର୍ ନାଗା ନାଗା ସ୍ଥିତି ନେଇ କୌଣସି ଗୁଜବ ଓ ଭୁଲ୍ ଖବରରେ ବିଶ୍ୱାସ ନ କରିବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନାଗା ଚୁକ୍ତି ନେଇ ସାମାଜିକ ଗଣମାଧ୍ୟମ ସମେତ କେତେକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଛି ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହାକୁ ବିଶ୍ୱାସ କରିବା ଅନୁଚିତ ଯେକୌଣସି ରାଜିନାମା ପୂର୍ବରୁ ସବୁ ନାଗା ଗୋଷ୍ଠୀ ଏବଂ ସମସ୍ତ ସମ୍ପୃକ୍ତ ପକ୍ଷ ତଥା ସର୍ବୋପରି ଆସାମ ମଣିପୁର ଓ ଅରୁଣାଚଳ ପ୍ରଦେଶ ସରକାରଙ୍କ ସହ ବିଧିବଦ୍ଧ ଆଲୋଚନା ହେବ ବୋଲି ଏଥିରେ କୁହାଯାଇଛି

ସେଠାରେ ସେ ସାଙ୍ଘାଇ ସହଯୋଗ ପରିଷଦ ବୈଠକରେ ଯୋଗଦେବେ ଏହାଛଡ଼ା ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ବିଷୟରେ ସେ ଉଜ୍ବେକିସ୍ତାନ ସରକାରଙ୍କର ମନ୍ତ୍ରୀ ଓ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲିଠାରୁ ସାଙ୍ଘାଇ ସହଯୋଗ ପରିଷଦର ବୈଠକ ଆରମ୍ଭ ହେଉଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସେଥିରେ ଭାରତର ପ୍ରତିନିଧିତ୍ୱ କରିବେ ସାଙ୍ଘାଇ ସହଯୋଗ ବୈଠକ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ବହୁପାକ୍ଷିକ ଆର୍ଥକ ସହଯୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ଭାରତ ଏହି ସଙ୍ଗଠନର ସଦସ୍ୟ ହେବା ପରେ ତୃତୀୟ ଥରପାଇଁ ଏହି ବୈଠକ ଅନୁଷ୍ଠିତ ହେଉଛି ରବିବାର ଶ୍ରୀ ସିଂହ ଉଜ୍ବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ୍ କୁର୍ବାନଭ୍ ବାର୍ଖୋଦିର୍ ନିଜାମୁଭିଜ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଭାଇସ୍ ପ୍ରେଜ୍ କେକେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ରାଜନୈତିକ ନେତାମାନେ ଜନ୍ମୁ କାଶ୍ମୀର ଉପରେ କୌଣସି ପ୍ରତିକୃଳ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଉଚିତ ସେମାନେ ଏମିତି କିଛି ନ କୁହନ୍ତୁ ଯେଉଁଥିରୁ ଆମର ପଡ଼ୋଶୀ ଫାଇଦା ଉଠାଇବାର ସୁଯୋଗ ପାଇବ ଆମର ଏକ ପଡ଼ୋଶୀ ସୀମା ସେପଟରୁ ଆତଙ୍କବାଦକୁ ନାନାମତେ ପ୍ରୋହାହିତ କରି ଭାରତରେ ଅସୁବିଧା ସୃଷ୍ଟି କରିବାକୁ ଅହରହ ଉଦ୍ୟମ ଚଳାଇଛି ତେଣୁ ତାକୁ ସୁହାଇଲା ଭଳି କୌଣସି କଥା କାଶ୍ମୀର ସମ୍ପର୍କରେ କହିବା ଅନୁଚିତ ବୋଲି ଉପରାଷ୍ଟ୍ରପତି ମତ ଦେଇଛନ୍ତି

ଜନ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ଇଷ୍ଟରନେଟ୍ରେ ବ୍ୟାଘାତ ଯୋଗୁଁ ଆୟକର ବିଭାଗର ନୀତି ନିର୍ଦ୍ଧରକ କମିଟି ଏହି ନିଷ୍କଭି ନେଇଛି କେତେକ କରଦାତାଙ୍କ ଆୟକର ଦାଖଲ ତାରିଖ ଗତକାଲି ଶେଷ ହେଉଥିଲା

ନିୟୁ ଲଦାଖ ୱେବ୍ସାଇଟ୍ ଲଦାଖର ଉପରାଜ୍ୟପାଳ ଆର୍କେ ମାଥୁର ଲଦାଖ ପାଇଁ ଏକ ନୂଆ ୱେବ୍ସାଇଟ୍ର ଶୁଭାରମ୍ଭ କରିଛନ୍ତି

ଏନ୍ଆଇସି ନିର୍ଦ୍ଦେଶକ ଫୁନ୍ସକ୍ ପାଲଡନ୍ ଆକାଶବାଣୀ ସମାଜାରକୁ କହିଛନ୍ତି ଏହି ଓ୍ୱେବ୍ସାଇଟ୍ ମାତ୍ର ଦିନି ଦିନରେ ପ୍ରସ୍ତୁତ କରାଯାଇଛି ନୃତନ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ଏହି ଓ୍ୱେବ୍ସାଇଟ୍ଦ୍ୱାରା ପ୍ରଶାସନରେ ସ୍ୱଚ୍ଚତା ଓ ଜନସାଧାରଣ ସୁବିଧାରେ ସମସ୍ତ ସୂଚନା ପାଇପାରିବେ ଶ୍ରୀ ମାଥୁର ସମସ୍ତ ଉନ୍ନୟନମଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ଉପଯ୍ରକ୍ତ ସମୟରେ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆ ସାଉଦି ଭାରତ ସାଉଦି ଆରବର ଜଣେ ଗୁରୁତ୍ୱପୂର୍ଣ୍ଣ ବାଣିକ୍ୟିକ ଅଂଶୀଦାର ଦୁଇ ପକ୍ଷ ମଧ୍ୟରେ ନିକଟରେ ସ୍ୱାକ୍ଷରିତ କୌଶଳାତ୍ଲକ ଅଂଶୀଦାରୀ ଚୂକ୍ତି ଫଳରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଆହୁରି ବୃଦ୍ଧି ପାଇବ ବୋଲି ସାଉଦି ଆରବର ବାଣିଜ୍ୟ ମନ୍ତ୍ରୀ ମଜିଦ୍ ବିନ୍ ଅବଦ୍ରୁଲ୍ଲା ଅଲ୍ କସାବୀ କହିଛନ୍ତି ସାଉଦି ଆରବ ଭାରତର ଏକ ବଡ଼ ଉର୍କା ରପ୍ତାନୀକାରୀ ଦେଶ

ଭାରତ ପୂର୍ବ ଓ କେନ୍ଦ୍ର ଏସିଆକୁ ଏକ ଗୁରୁତ୍ୱପୂର୍ଷ ପ୍ରବେଶ ପଥ ହୋଇଥିବାରୁ ସାଉଦି ଆରବ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ବୋଲି ସେ କହିଛନ୍ତି ସୋଲାର ଆଲୋୱାନ୍ନ ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୌର ସଙ୍ଗଠନ ଆଇଏସ୍ଏର ବୈଠକ ଅବସର ଏଥିରେ ଦୁଇ ନୂଆ ସଦସ୍ୟ ଭାବେ ଏରିଟ୍ରିଆ ସେଣ୍ଟ୍ କିଟ୍ସ୍ ଏବଂ ନେଭିସ୍ ଯୋଗଦେବାକୁ ଚୁକ୍ତିବଦ୍ଧ ହୋଇଛନ୍ତି

ସୌରଶକ୍ତିର ଉପଯୋଗ କରି ପାରମ୍ପରିକ ଶକ୍ତି ବ୍ୟବହାରକୁ କମାଇବା ଏହି ସଙ୍ଗଠନର ଲକ୍ଷ୍ୟ ଏହି ବୈଠକରେ କେନ୍ଦ୍ର ନୃତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ଆର୍କେ ସିଂହ ଅଧ୍ୟକ୍ଷତା କରିଥିଲେ ସେ ସାମ୍ପ୍ରତିକ ପରିସ୍ଥିତିରେ ସୌରଶକ୍ତିର ଆବଶ୍ୟକତା ବିଷୟରେ କହିଥିଲେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସୌରଶକ୍ତି ଭଳି ଅଣପାରମ୍ପରିକ ଶକ୍ତିର ବ୍ୟବହାର ବିଷୟରେ ସେ ସୂଚନା ଦେଇଥିଲେ ଫ୍ରାନ୍ସ ସହ ଭାରତ ଆନ୍ତର୍ଜାତିକ ସୌର ସଙ୍ଗଠନ ମାଧ୍ୟମରେ ଏହି ବିକ୍ସ ଶକ୍ତି କ୍ଷେତ୍ରରେ ଯେଉଁସବୁ କାର୍ଯ୍ୟ କରିଛି ସେ ସମ୍ପର୍କରେ ସେ ବୈଠକକୁ ଅବଗତ କରାଇଥିଲେ

ଧର୍ମାଗାର୍ଡ଼ିଆନ୍ ନାମରେ ନାମିତ ଏହି ଅଭିଯାନ ସମୟରେ ଭାରତ ଓ ଜାପାନ୍ର ସୈନ୍ୟମାନେ ବିଦ୍ରୋହ ଦମନ ଏବଂ ଜଙ୍ଗଲ ଲଢ଼େଇ ସମ୍ପର୍କରେ ମିଳିତ ଅଭ୍ୟାସ କରିଥିଲେ ଉଦ୍ଯାପନ ଦିବସରେ ଜାପାନ୍ ଗ୍ରାଉଣ୍ଡ୍ ସେଲ୍ଫ ଡିଫେନ୍ସ ଫୋର୍ସ କେନେରାଲ୍ ବୋରୋ ୟୁଆଶା ଏବଂ ଭାରତୀୟ ସେନାର କୋଟ୍ କମାଣ୍ଡର୍ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ୍ ଶିରୋହୀ ଯୋଗ ଦେଇଥିଲେ ଦ୍ୱିପାକ୍ଷିକ ସାମରିକ ସହଯୋଗ ବୃଦ୍ଧିପାଇଁ ଏହି ଅବସରରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଥିଲେ

ବିରୋଧି ଡେମୋକ୍ରାଟିକ୍ ଦଳର ସଦସ୍ୟମାନେ ଏହି ପ୍ରସ୍ତାବ ଆଶିଛନ୍ତି

ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ଦଳର ସମ୍ଭାବ୍ୟ ପ୍ରାର୍ଥୀ ଜୋ ବିଡେନ୍ଙ୍କ ପରିବାର ସମ୍ପର୍କରେ ତଦନ୍ତ କରିବାକୁ ଶ୍ରୀ ଟ୍ରମ୍ ୟୁକ୍ରେନ୍କୁ କହିଥିବା ଅଭିଯୋଗ ହୋଇଛି

ଆଜି ସେ ପାଇନାଲ୍ରେ ଜାପାନ୍ର ହାରୁନୁ ଓ କୁନୁଙ୍କୁ ଭେଟିବେ ଅନ୍ୟପକ୍ଷରେ ଚାମ୍ପିୟନ୍ସିପ୍ର ଚତୁର୍ଥ ଦିନରେ ଭାରତର କ୍ୟୋତି ରୁଷ୍ର ନାଦେଜ୍ଦା ସୋଲୋଲୋଭାଙ୍କଠାରୁ ବ୍ରୋଞ୍ ପଦକ ପାଇଁ ପ୍ରତିଯୋଗିତାରେ ପରାସ୍ତ ହେବାର୍ ଭାରତ ଆଉ ଏକ ପଦକ ପାଇବାର୍ ବଞ୍ଚ୍ଚତ ହୋଇଛି ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ରୁଷ୍କୁ ଭେଟ୍ରଥିବାବେଳେ ମହିଳା ହକି ଦଳ ଆମେରିକା ବିପକ୍ଷରେ ଖେଳିବ ଦ୍ରଇଟିଯାକ ଦଳ ଆଜି ଓ ଆସନ୍ତାକାଲି ଲଗାତାର ଭାବେ ପ୍ରତିପକ୍ଷ ଦ୍ରଇ ଦଳକ୍ ଭେଟିବେ